ଜରୁରୀ ନ ଥିଲେ ମାସ୍କ ନ ପିକ୍ଷିବାକୁ ଦେଲେ ପରାମର୍ଶ

ସେ କହିଛନ୍ତି ଏଥଲାଗି ରାକ୍ୟ ସରକାର ଅନେକ ଦୂରଦୃଷ୍ଟିସମ୍ମନ୍ନ ପଦକ୍ଷେପ ନେଇଛନ୍ତି

ରାଜ୍ୟପାଳ କହିଛନ୍ତି ଅତୀତରେ ଓଡ଼ିଶା ଅନେକ ପ୍ରାକୃତିକ ବିପର୍ଯ୍ୟୟ ବିରୋଧରେ ଲଢ଼େଇ କରି ବିଜୟ ହାସଲ କରିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇପାରିଛି ଅନୁରୂପ ଭାବେ କରୋନା ସଂକ୍ରମଶକୁ ରୋକିବା ଦିଗରେ ମଧ୍ଧ ଓଡ଼ିଶା ଆଦର୍ଶ ଭ୍ରମିକା ନେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି

ଅର୍ଥରାଶି ଅନୁମୋଦନ କରିଛି

ଏହି ପ୍ରାର୍ଥୀମାନେ ହେଲେ ସୁବାସ ସିଂ ମୁନା ଖାଁ ସୁକିତ୍ କୁମାର ଓ ମମତା ମହାନ୍ତ

ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ଏହି ସୂଚନା ଦେଇଛନ୍ତି